ଏହି ସଭାରେ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠୀ ମହିଳା ଶିଶୁବିକାଶ ମନ୍ତୀ ପ୍ରଫୁଲ୍ଲ ସାମଲ ଜିଲ୍ଲାର ସମସ୍ତ ବିଧାୟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ

ଇତିମଧ୍ଧରେ ଏମ୍ଏ ଇନ୍ ପବ୍କିକ୍ ହେଲ୍ଥ ଏମ୍ବିଏ ଇନ୍ ରୁରାଲ୍ ମ୍ୟାନେଜ୍ମେକ୍କରେ ନାମଲେଖା ଶେଷ ହୋଇଛି

କ୍ଲସ୍ ରୁମ୍ ସହ ଉନ୍ନତମାନର ପାଠାଗାର ପ୍ରତିଷ୍ଠା ହୋଇଛି

ଏହି ର୍ୟାଲିରେ ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ରଶ୍କିମୟୀ ପଟନାୟକଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ

ଏହି ଅବସରରେ ସାଲୁ ଜିନ୍ଦଲ କୁଚିପୁଡ଼ି ସମେତ ଦେଶର ବିଭିନ୍ ଅଞ୍ଚଳର ପ୍ରଖ୍ୟାତ ନୂତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

ଏଶିକି ସୋସାଇଟିର ସମ୍ଠ ଆର୍ଥିକ କାରବାର ଅନ୍ଲାଇନ୍ ବ୍ୟାଙ୍କିଂ ଦ୍ୱାରା ହେବ

ଲୋକସଭା ସଦସ୍ୟ ଭର୍ର୍ର୍ହରି ମହତାବ ଆକି ଏହି ସେବାର ଲୋକାର୍ପଶ କରିଛନ୍ତି

ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି

ଏହାସହ ସୁନ୍ଦରଗଡ଼ ବଶାଇର ବରଘାଟ ଗାଁରେ ହାତୀ ଆକ୍ରମଣରେ କାନୁପଡ଼ି ଜଣେ ଶିଶୁର ମୃତ୍ଧୁ ଘଟିଛି